ସାହାରାନପୁରର ଜଣେ ବ୍ୟକ୍ତିଙ୍କର ଚିଠିର ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି ଟ୍ୱିଟ୍ର ବାର୍ତ୍ତାରେ ଏହା କହିଛନ୍ତି ସାହାରାନପୁରର ସେହି ବ୍ୟକ୍ତି ସ୍ୱଚ୍ଚଭାରତ ମିଶନ ପ୍ରତି ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଏଥିପ୍ରତି ସମର୍ଥନ ଜଣାଇବା ପାଇଁ ଅନୁରୋଧ ଜଣାଇଛନ୍ତି ଲଦାଖର ଜଣେ ଛାତ୍ରଙ୍କର ପାରିବାରିକ ଛୁଟି ଅବସରରେ ନିଜର ଅଭିଜ୍ଞତା ଜଣାଇ ଲେଖିଥିବା ଚିଠିର ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ସ୍ଥାନକୁ ଛୁଟିରେ ବୁଲିବାକୁ ଯାଇ ନିଜର ଅଭିଜ୍ଞତା କଣାଇବା ପାଇଁ ପରାମର୍ଶ ଦେଇଛନ୍ତି ଦେଶରେ ପରିମଳ କାର୍ଯ୍ୟକ୍ରମ ସଫଳତା ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଭାରତକୁ ପ୍ରଶଂସା ପ୍ରତି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରି କହିଛନ୍ତି ଭାରତର ପରିମଳ ଓ ସ୍ୱଚ୍ଚତା ଦିଗରେ ଅହରହ ଉଦ୍ୟମ ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସେ କହିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ରକ୍ଷା କରିବା ପାଇଁ ସ୍ୱଚ୍ଚଭାରତ ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଉଛି ଚୋକ୍ସି ଏକ୍ସଟ୍ରାଡିସନ ପଳାତକ ଗହଣା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ଆନୁଷ୍ଠାନିକ ଭାବେ ଆଣ୍ଟିଗୁଆ ସରକାରଙ୍କୁ ଚିଠି ଦେଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହା ନିଣିତ କରାଇଛି ମେହୁଲ ଚୋକ୍ସି ଆଣ୍ଟିଗୁଆରେ ଥିବାର ଜାଣିବା ପରେ ତାଙ୍କୁ ଅଟକ ରଖିବା ପାଇଁ ଭାରତ ଆଗରୁ ଆଣ୍ଟିଗୁଆ ଓ ବାର୍ବୁଡାକୁ ଅନୁରୋଧ କରିଥିଲା ଏବଂ ଭାରତରୁ ଗୋଟିଏ ଟିମ୍କୁ ପଠାଯାଇଥିଲା

ଖବରରୁ ଜଣାପଡିଛି ନାବାଳିକାମାନଙ୍କ ପ୍ରତି ବାରମ୍ଭାର ଯୌନ ଶୋଷଣ ଘଟଣାକୁ ବନ୍ଦ କରିବା ଦିଗରେ ଶ୍ରୀ ଶର୍ମା ଠିକଣା ସମୟରେ ପଦକ୍ଷେପ ନେଇନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ମଧୁବଶି ଭାଗଲପୁର ମୁଙ୍ଗେର ଭୋଜପୁର ଓ ଅରାରିଆ କିଲ୍ଲାର ଶିଶୁସୁରକ୍ଷା ସହକାରୀ ନିର୍ଦ୍ଦେଶକମାନଙ୍କୁ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ମଧ୍ୟ ନିଲମ୍ବନ କରାଯାଇଥିବାର ଖବର ମିଳିଛି ସମାଜକଲ୍ୟାଣ ସୂଚନା ଓ ଲୋକସମ୍ପର୍କ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନେକ ଅଧିକାରୀମାନଙ୍କ ଉପରେ ସିବିଆଇ ନଜର ରଖିଥିବାର ମଧ୍ୟ ଖବର ମିଳିଛି ଏହି ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ କେତେକ ଅଧିକାରୀ କଡିତ ଥିବାର ଅଭିଯୋଗକୁ ନେଇ ସିବିଆଇ ସେମାନଙ୍କ ସଂକ୍ରାନ୍ତରେ ଯାଞ୍ଚ ଚଳାଇଛି

ରିଜିଜ୍ ନାଗାଲ୍ୟାଣ୍ଡ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜ୍ଞ ଆଜି ଏକ କେନ୍ଦ୍ରୀୟ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଦଳ ନାଗାଲ୍ୟାଣ୍ଡର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ଏହି ଏଦଳ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କଦ୍ୱାରା ଗ୍ରହଣ କରାଯାଇଥିବା ଉଦ୍ଦାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବ ଏହି କେନ୍ଦ୍ରୀୟ ଦଳରେ ଏନ୍ଡିଏମ୍ଏ ଏନ୍ଡିଆର୍ଏଫ୍ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଭିନ୍ନ ଅଧ୍ୟକାରୀମାନେ ଅନ୍ତର୍ଭକ୍ତ ହେବେ ଏହି କେନ୍ଦୀୟ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳ ଦିମାପ୍ରର ଏବଂ କୋହିମା ଅଞ୍ଚଳକ୍ ପରିଦର୍ଶନରେ ଯିବେ

ଭୁ ଆଇଏମ୍ଏସ୍ ଏମ୍ସ୍ ବାରାଣାସୀରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ୍ ଆଇଏମ୍ସ୍ ବନାରସ ହିନ୍ଦ୍ର ବିଶ୍ୱବିଦ୍ୟାଳୟ ବିଏଚ୍ୟକ୍ର ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ୍ ଏମ୍ସ୍ର ସମକକ୍ଷ କରାଯାଇଛି ଏନେଇ ବାରାଣସୀଠାରେ କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏଥିରେ ଯୋଗଦେଇ କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସ୍ୱପୁ ସାକାର ହୋଇଥିବାରୁ ଏହା ହେଉଛି ଏକ ଐତିହାସିକ ମୁହ୍ରର୍ତ୍ତ

ପ୍ରେସିଡେଣ୍ଟ ହାଇଦ୍ରାବାଦ ରାଷ୍ଟପତି ରାମନାଥ କୋବିନ୍ଦ ଅବହେଳିତ ବିଶେଷକରି ସମାଜରେ ଅନଗ୍ରସର ଥିବା ବ୍ୟକ୍ତିମାନଙ୍କ ପାଇଁ ନିଜର ପରିବାର ଓ ନିଜ ପାଇଁ ଉଚ୍ଚ ଆଶା ଆକାଂକ୍ଷା ଓ ମହତ୍ ଉଦ୍ଦେଶ୍ୟ ରଖିବା ପାଇଁ ଯୁବକମାନଙ୍କୁ ଆହ୍ପାନ ଜଣାଇଛନ୍ତି

ବିଭିନ୍ନ କ୍ଷେତ୍ରକୁ ଲୋକମାନଙ୍କ ଆଶା ଆକାଂକ୍ଷା ପ୍ରସାରିତ ହୋଇଛି ସେ କହିଛନ୍ତି ଏକବିଂଶ ଶତାବ୍ଦୀରେ ଚତୁର୍ଥ ଶିଳ୍ପ ବିପୁବ ପାଇଁ ଆଇଆଇଟି ହାଇଦ୍ରାବାଦ ନିଜର ମହତ୍ୱ ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ଦେଶର ସର୍ବୋତ୍ତମ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଗୁଡ଼ିକ କେବଳ ଶିକ୍ଷାଦାନ ଓ ଡିଗ୍ରୀ ପ୍ରଦାନ ଭିତରେ ସୀମିତ ନରହି ନୂଆ ଉଦ୍ଭାବନ କାରିଗରୀ ବିଦ୍ୟାର ପ୍ରସାର ଏବଂ କାରିଗରୀ ବିଦ୍ୟାଭିତ୍ତିକ ଷ୍ଟାର୍ଟଅପ୍ କମ୍ପାନୀ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ପୂର୍ବରୁ ଶ୍ରୀ କୋବିନ୍ଦ ସିକନ୍ଦରାବାଦସ୍ଥିତ ରାଷ୍ଟ୍ରପତି ନିଳୟମରେ ଚାରାରୋପଣ କରି ତେଲେଙ୍ଗାନାରେ ଚାଲିଥିବା ଚାରାରୋପଣ ଅଭିଯାନ ହରିତହରମ କାର୍ଯ୍ୟକ୍ମକ୍ତ ପ୍ରୋସାହିତ କରିଥିଲେ ପ୍ରେସିଡେଣ୍ଟ କେରଳ କେରଳ ବିଧାନସଭାର ହୀରକ ଜୟନ୍ତୀ ଉତ୍ସବର ଉଦ୍ଯାପନୀ ସମାରୋହ ଉପଲକ୍ଷେ ଆୟୋଜିତ ଗଣତନ୍ତ୍ରର ପର୍ବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଉଦ୍ଘାଟନ କରିବେ

ତା'ପରେ ଶ୍ରୀ କୋବିନ୍ଦ କୋଚି ଯିବେ

ତା'ପରେ ଶ୍ରୀ କୋବିନ୍ଦ ତ୍ରିଶ୍ୱର ଯାଇ ସେଣ୍ଟ ଥୋମାସ କଲେଜର ଶତାବ୍ଦୀ ସମାରୋହ ଉଦ୍ଘାଟନ କରିବେ

ସେ କହିଛନ୍ତି ରାଷ୍ଟ୍ରପତି ଛିଡାହୋଇ ଭାଷଣ ଦେଉଥିବା ସମୟରେ ତାଙ୍କ ନିକଟରେ ଦୂଇଟି ଡ୍ରୋଣ ଅବତରଣ କରିଥିଲା

ଏହି ଘଟଣା ପରେ ଅନେକ ଲୋକଙ୍କ ଗିରଫ କରାଯାଇଛି ଶ୍ରୀ ମଦୁରୋ ପଡୋଶୀ ରାଷ୍ଟ୍ର କଲମ୍ବିଆ ଏବଂ ଆମେରିକାରେ ଥିବା କେତେକ ବ୍ୟକ୍ତି ତାଙ୍କ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ତେଣେ କଲୟିଆ ଏହି ଅଭିଯୋଗକ୍ର ଖଣ୍ଡନ କରି କହିଛି ମଦୁରୋଙ୍କ ଅଭିଯୋଗ ସଂପ୍ରର୍ଣ୍ଣ ଭିତ୍ତିହୀନ

କିଓ ନିଉଜ୍ର ଜଣାପଡିଛି ବସ୍ଟି ବୁନେର କରାଚିକୁ ଯାଉଥିବା ବାଟରେ କୋହଟ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚ୍ ମୃତ ଓ ଆହତ ବ୍ୟକ୍ତିମାନଙ୍କୁ ଜିଲ୍ଲା ସଦର ହସ୍କିଟାଲରେ ପହଞ୍ଚାଇଥିଲେ ଆସାମ ଫୁଡ ଆସାମରେ ବନ୍ୟାଜଳ ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତିରେ ଉନ୍ନତି ହୋଇଛି ନେପ୍କୋ ଦୋୟଙ୍ଗ ନଦୀବନ୍ଧର ଥିବା ସମସ୍ତ ଫାଟକ ଗୁଡ଼ିକୁ ବନ୍ଦ କରିଦେଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ବନ୍ୟାଯୋଗୁଁ ଗୋଲାଘାଟ୍ ଜିଲ୍ଲା ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ଆଠଟି ଜିଲ୍ଲାର ଏକଲକ୍ଷରୁ ଅଧିକ ଲୋକ ଏହି ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ବନ୍ୟାଜଳ ମାଡ଼ିଯିବାରୁ ବହୁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି କୃଷି ନିର୍ଦ୍ଦେଶକ ଏମ୍ଏସ୍ ମନିଭାନନ କହିଛନ୍ତି ଚାଷୀମାନଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ସେ କହିଛନ୍ତି ବନ୍ୟାଦ୍ୱାରା ପ୍ରଭାବିତ ଚାଷୀମାନଙ୍କ କ୍ଷେତ୍ରରେ ମାଗଣାରେ ଟ୍ରାକ୍ଟରରେ ଚାଷ ଏବଂ ଅନ୍ୟ ଚାଷ ପାଇଁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ

ସୀମିକୋଟରୁ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ ରହିଛି

ନେପାଳସ୍ଥିତ ଭାରତୀୟ ଦୂତାବାସ କହିଛି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଦିନେ କିମ୍ବା ଦୁଇଦିନ ଭିତରେ ପାଗ ଭଲହେଲେ ଅଟକି ରହିଥିବା ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିୟମିତ ବିମାନ ଚଳାଚଳ ଆରମ୍ଭ ହେବ